ରଙ୍ଗର ପର୍ବ ହୋଲି ଆକି ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଛି

ବିଜେପି ଲିଷ୍ଟ ସିକ୍କିମ୍ ଓ ଅରୁଣାଚଳ ପ୍ରଦେଶର ବିଧାନସଭା ପାଇଁ ବିଜେପି ଆଜି ତାର ପ୍ରାର୍ଥୀ ତାଲିକା ଘୋଷଣା କରିଛି

ଏହି ପ୍ରାର୍ଥୀ ତାଲିକା ନ୍ତଆଦିଲ୍ଲୀରେ ପ୍ରକାଶ ପାଇଛି

ଇସି ସୋସିଆଲ୍ ମିଡିଆ ସାମାଜିକ ଗଣମାଧ୍ୟମ ଓ ଭାରତୀୟ ଇଣ୍ଟରନେଟ୍ ମୋବାଇଲ୍ ସଂଘ ଆଗାମୀ ସାଧାରଣ ନିର୍ବାଚନପାଇଁ ଏକ ସ୍ୱେଚ୍ଛାକୃତ ନୈତିକ ଆଚରଣ ବିଧି ଧାର୍ଯ୍ୟ କରିଛନ୍ତି ନିର୍ବାଚନ କମିଶନ୍କୁ ଦିଆଯାଇଥିବା ଏହି ଆଚରଣ ବିଧି ଅନୁସାରେ ଫେସ୍ବୁକ୍ ହ୍ୱାଟସ୍ ଆପ୍ ଟ୍ୱିଟର୍ ଓ ଗୁଗୁଲ୍ ସମେତ ସାମାଜିକ ଗଣମାଧ୍ୟମ ସଙ୍ଗଠନଗୁଡ଼ିକ ନିର୍ବାଚନ ସମୟରେ ଅଗ୍ରାଧକାରଭିଭିକ ରିପୋର୍ଟିଂ ବ୍ୟବସ୍ଥା ସ୍ଥାପନ କରିବେ ଓ ଆଚରଣ ବିଧି ଲଙ୍ଘନ କ୍ଷେତ୍ରରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଟିମ୍ମାନ ଗଠନ କରିବେ

ଜେକେ ଏଲ୍ଓସି ଜନ୍ମୁ ଅଞ୍ଚଳର ସୁନ୍ଦରବନୀ ସେକ୍ଟରର ନିୟନ୍ତ୍ରଣ ରେଖାରେ ପାକିସ୍ତାନୀ ସୈନ୍ୟମାନଙ୍କଦ୍ୱାରା ଆକ୍ରି ସକାଳୁ ଗୁଳିଗୋଳା ବର୍ଷଣ ଯୋଗୁଁ ସେନାବାହିନୀର ଜଣେ ଯବାନ ଶହୀଦ୍ ହୋଇଛନ୍ତି ପ୍ରତିରକ୍ଷା ସ୍ନତ୍ରରେ କୁହାଯାଇଛି ପାକିସ୍ତାନୀ ସୈନ୍ୟମାନେ ପାଲନ୍ୱାଲା ଯୋଗୱାନ୍ ଓ କେରି ଅଞ୍ଚଳ ଉପରକୁ ଆଖିବୁଜା ମୋର୍ଟାର ମାଡ଼ କରିଥିଲେ ଭାରତ ପଟରୁ ପାଲଟା ଆକ୍ରମଣ କରାଯାଇଥିଲା ଦୁଇ ପକ୍ଷ ମଧ୍ୟରେ କିଛି ସମୟ ପର୍ଯ୍ୟନ୍ତ ଗୁଳିଗୋଳା କାରି ରହିଥିଲା ସେହି ଅଞ୍ଚଳରେ ଗତ ମଙ୍ଗଳବାର ଦିନ ପାକିସ୍ତାନ ପଟୁ ଗୁଳି ଚାଳନାରେ ଜଣେ ଯବାନ ଶହୀଦ୍ ହୋଇଥିଲେ

ନିରାପତ୍ତା ସ୍ନତ୍ରରେ କୁହାଯାଇଛି ବାରମୁଲ୍ଲା ଜିଲ୍ଲାର କଳାନ୍ତ କାଣ୍ଡି କ୍ରିରି ଅଞ୍ଚଳରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ଗତକାଲି ରାତିରେ ଅନ୍ଧାର ଯୋଗୁଁ ବନ୍ଦ୍ ହୋଇଯିବା ପରେ ଆକି ସକାଳୁ ପୁଣି ଆରମ୍ଭ ହେବା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳିଗୋଳା ବିନିମୟ ହୋଇଥିବା ଖବର ମିଳିଛି ଗତକାଲି ସନ୍ଧ୍ୟାରେ କିଛି ସମୟ ପାଇଁ ଗ୍ରଳିଗୋଳା ବିନିମୟ ହୋଇଥିଲା

ଲୁଚି ରହିଥିବା ସନ୍ତାସବାଦୀମାନେ ପଦାତିକ ବାହିନୀ କମ୍ମୁ ଓ କାଶୁୀର ପୁଲିସ୍ ଏବଂ ସିଆର୍ପିଏଫ୍ର ଯବାନମାନଙ୍କ ମିଳିତ ଟିମ୍ ଉପରକ୍ତ ଗ୍ରଳି ଚଳାଇଥିଲେ ସେହି ଅଞ୍ଚଳରେ ସନ୍ତାସବାଦୀମାନେ ଲ୍ରଚି ରହିଥିବା କଥା କୌଶସି ସ୍ନତ୍ରରୁ ଖବର ପାଇଲା ପରେ ମିଳିତ ଟିମ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା ସେହି ଅଞ୍ଚଳରେ ଜଣେ କିମ୍ବା ଦୁଇ ଜଣ ସନ୍ତାସବାଦୀ ରହିଥିବାର ଅନୁମାନ କରାଯାଉଛି ବନ୍ଦିପୋରା ଜିଲ୍ଲାର ହଜ୍ନି ତହସିଲ୍ ଅନ୍ତର୍ଗତ ମୀର ମୋହଲା ଅଞ୍ଚଳରେ ପୁଣି ଏକ ସନ୍ତାସବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନ ଆଜି ଆରମ୍ଭ ହୋଇଛି

ୟୁଏସ୍ ଚୀନ୍ ପାକ୍ ଆମେରିକା କହିଛି ପାକିସ୍ତାନକୁ ଘଣ୍ଟ ନ ଘୋଡେଇ ଅନ୍ତର୍ଜାତୀୟ ସମୁଦାୟ ସହ ଯୋଗଦେବା ସଙ୍ଗେ ସଙ୍ଗେ ପାକିସ୍ତାନରୁ କାର୍ଯ୍ୟ ଚଳାଇଥିବା ସନ୍ତାସବାଦୀମାନଙ୍କ ବିରୁଦ୍ଧରେ ପଦକ୍ଷେପ ନେବାପାଇଁ ଇସ୍ଲାମାବାଦକୁ ପରାମର୍ଶ ଦେବା ଚୀନ୍ର ଦାୟିତ୍ୱ ଜୈସେ ମହମ୍ମଦ ସନ୍ତାସବାଦୀ ସଙ୍ଗଠନର ମୁଖ୍ୟ ମସୁଦ୍ ଅକ୍ହର୍କୁ ବିଶ୍ୱସ୍ତରୀୟ ସନ୍ତାବାଦୀ ଘୋଷଣା କରିବାରେ ଜାତିସଂଘକୁ ଦିଆଯାଇଥିବା ପ୍ରସ୍ତାବ ବିରୁଦ୍ଧରେ ବେଜିଂର ନିଷ୍କଭି ପ୍ରତି ଟ୍ରମ୍ପ୍ ପ୍ରଶାସନର ଜଣେ ବରିଷ୍ଣ ଅଧିକାରୀ ଦ୍ରୁଖ ପ୍ରକାଶ କରିଛନ୍ତି ସେ କହିଛନ୍ତି ଆଞ୍ଚଳିକ ସ୍ଥିରତା ଶାନ୍ତି ଏବଂ ଜାତିସଂଘ ନିରାପତ୍ତା ପରିଷଦ ଅଜ୍ହର୍କ ବିଶ୍ୱସ୍ତରୀୟ ସନ୍ତାସବାଦୀ ତାଲିକାରେ ଅନ୍ତର୍ଭୁକ୍ତ କରାଗଲେ ଦୁଇ ଦେଶର ସ୍ୱାର୍ଥ ସାଧନ ହୋଇପାରିବ ସନ୍ତାସବାଦ ଦମନ ଏବଂ ଜାତିସଂଘ ନିରାପତ୍ତା ପରିଷଦର ଦାୟିତ୍ୱ ବକାୟ ରଖିବା କ୍ଷେତ୍ରରେ ଉଭୟ ଦେଶ ମିଳିମିଶି ପଦକ୍ଷେପ ନେବାର ଆବଶ୍ୟକତା ରହିଛି ଅଜ୍ହର୍କୁ ବିଶ୍ୱ ସନ୍ତ୍ରାସବାଦୀ ଭାବେ ୟୂରୋପୀୟ ସଂଘରେ ତାଲିକାଭ୍ରକ୍ତ କରିବାପାଇଁ ଜର୍ମାନୀ ପକ୍ଷର୍ ପ୍ରସ୍ତାବ ଆଗତ କରାଯିବା ପରେ ଟ୍ରମ୍ପ୍ ପ୍ରଶାସନ ଏଭଳି ମତବ୍ୟକ୍ତ କରିଛି ୟୁଏସ୍ ପାକ୍ ଟେରର୍ ପାକିସ୍ତାନର୍ ସନ୍ତାସବାଦୀ କାର୍ଯ୍ୟ କରୁଥିବା ଜୈସେ ମହମ୍ମଦ ଓ ଲସ୍କରେ ତୟବା ଭଳି ସନ୍ତାସବାଦୀ ସଙ୍ଗଠନଗୁଡ଼ିକ ବିରୁଦ୍ଧରେ କଡ଼ ପଦକ୍ଷେପ ନେବାକୁ ଆମେରିକା ପୁଣି ଥରେ ଇସ୍ଲାମାବାଦକୁ କହିଛି ଆମେରିକାର କଣେ ବରିଷ୍ଣ ପ୍ରଶାସନିକ ଅଫିସର ହ୍ୱାଇଟ୍ ହାଉସ୍ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି ପାକିସ୍ତାନଦ୍ୱାରା ସନ୍ତାସବାଦୀ ଗୋଷ୍ଠୀଗ୍ରଡ଼ିକ ବିରୁଦ୍ଧରେ କୌଣସି ପଦକ୍ଷେପ ନିଆଯାଉ ନ ଥିବାବେଳେ ଯଦି ଭାରତ ଉପରେ ପୁଶି ଏକ ସନ୍ତାସବାଦୀ ଆକ୍ରମଣ ହୁଏ ତେବେ ଏହାର ପରିଣତି ପାକିସ୍ତାନପାଇଁ ଭୟାବହ ହେବ ଭାରତୀୟ ବିମାନ ବାହିନୀଦ୍ୱାରା ବିମାନ ଆକ୍ରମଣ ପରେ ପାକିସ୍ତାନଦ୍ୱାରା କ'ଣ ପଦକ୍ଷେପ ନିଆଯାଇଛି ସେ ସଂକ୍ରାନ୍ତରେ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି ପାକିସ୍ତାନଦ୍ୱାରା କିଛି ପ୍ରାରୟିକ ପଦକ୍ଷେପ ନିଆଯାଇଛି ଓ ଏହାର ଏତେଶୀଘ୍ର ଆକଳନ କରାଯାଇପାରିବ ନାହିଁ ସେ କହିଛନ୍ତି ସନ୍ତାସବାଦୀ ସଙ୍ଗଠନଗୁଡ଼ିକ ବିରୁଦ୍ଧରେ ନିର୍ଷାୟକ ତଥା ନିରନ୍ତର ପଦକ୍ଷେପ ଗ୍ରହଣ କରିବା ଦିଗରେ ପାକିସ୍ତାନ ଉପରେ ଅନ୍ତର୍କାତୀୟ ଚାପ ବୃଦ୍ଧି କରିବାପାଇଁ ୱାଶିଂଟନ ଉଦ୍ୟମ କାରି ରଖିଥିବା ଅଧ୍ୟକାରୀ ଜଣକ କହିଛନ୍ତି ଏମ୍ଇଏ ନିରବ ମୋଦି ଓ୍ୱେଷ୍ଟ ମିନିଷ୍ଟର ମାଜିଷ୍ଟ୍ରେଟ୍ କୋର୍ଟଦ୍ୱାରା ଗିରଫ ପର୍ୱାନା କ୍କାରି ପରେ ପଳାତକ ଗହଣା ବ୍ୟବସାୟୀ ନିରବ ମୋଦିଙ୍କୁ ଲକ୍ଷନରେ ଗିରଫ କରାଯିବା ଘଟଣାକୁ ଭାରତ ସ୍ୱାଗତ ଜଣାଇଛି ବୈଦେଶିକ ମୁଖପାତ୍ର ରବୀଶ କୁମାର କହିଛନ୍ତି ନିରବ ମୋଦିଙ୍କୁ ଶୀଘ୍ର ଭାରତକୁ ପ୍ରତ୍ୟର୍ପଶ କରି ଆଶିବାପାଇଁ ଭାରତ ଉଦ୍ୟମ ଜାରି ରଖିଛି

ହୋଲି ରଙ୍ଗର ପର୍ବ ହୋଲି ଆଜି ସମଗ୍ର ଦେଶରେ ପାଳିତ ହୋଇଛି ଏହି ପର୍ବ ଧର୍ମର ଜୟ ପାପର କ୍ଷୟ ଓ ବସନ୍ତର ଆଗମନର ପ୍ରତୀକ ବହନ କରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡ଼ୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଅବସରରେ ଜନସାଧାରଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଉତ୍ତର ପ୍ରଦେଶରେ ଗତକାଲି 'ହୋଲି କା ଦହନ' ସହ ହୋଲି ପର୍ବ ପାଳନ ଆରମ୍ଭ ହୋଇଛି ମୁମ୍ଭାଇ ଓ ମହାରାଷ୍ଟ୍ରର ଅନ୍ୟାନ୍ୟ ଭାଗରେ ଆନନ୍ଦ ଉଲ୍ଲାସ ସହକାରେ ହୋଲି ପାଳିତ ହେଉଛି ନେପାଳରେ ଆଜି ଫଗୁ ୍ର୍ଣ୍ଣିମା ଭାବେ ଏହି ପର୍ବକୁ ପାଳନ କରାଯାଉଛି ଟିଏନ୍ ଡାଏଜ୍ ତାମିଲ୍ନାଡୁରେ ସୁଲୁର୍ ନିର୍ବାଚନ ମଣ୍ଡଳୀର ଏଆଇଏଡିଏମ୍କେ ଉପସ୍ଥିତ ବିଧାୟକ ଆର୍ କନଗରାଜଙ୍କର ହୃଦ୍ଘାତରେ ମୃତ୍ୟୁ ହୋଇଛି

ତାଙ୍କ ବିୟୋଗରେ ଅନେକ ନେତା ଦ୍ରଃଖବ୍ୟକ୍ତ କରିବା ସଙ୍ଗେ ସଙ୍ଗେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି

ଗୋଟିଏ ମସ୍ଜିଦ୍ର ୱାସ୍ରୁମ୍ ହଷ୍ଟେଲ୍ ପଛରେ ଏବଂ ଗୋଟିଏ ବିଦ୍ୟୁତ୍ ମିଟର ବକ୍ସ ଭିତରେ ଖଞ୍ଜାଯାଇଥିବା ବୋମାଗୁଡ଼ିକୁ ରିମୋଟ୍ କଣ୍ଟ୍ରୋଲ୍ ଦ୍ୱାରା ବିସ୍କୋରଣ କରାଯାଇଥିଲା

ଗତ ସପ୍ତାହରେ ଇଣ୍ଡିଆନ୍ ୱେଲ୍ସ୍ଠାରେ ସେ ତୃତୀୟ ରାଉଣ୍ଡରେ ପହଞ୍ଚଥିଥିଲେ

ଭାରତୀୟ ଭାରୋତ୍ତଳନକାରୀମାନେ ସର୍ବାଧିକ ପଦକ ଜିତିଛନ୍ତି